କେନ୍ଦ୍ର ସରକାର ତାମିଲନାଡୁର ବୟନ ଶିଳ୍ପ କ୍ଷେତ୍ରର ବିକାଶ ପାଇଁ ପ୍ରତିଶ୍ରତିବଦ୍ଧ ଥିବାର କହିଛନ୍ତି

ଆର୍ମୀ ପାକ୍ ସେନାବାହିନୀ ନିୟନ୍ତ୍ରଣ ରେଖା ଓ ଆନ୍ତର୍ଜାତିକ ସୀମାରେ କଡ଼ା ପହରା ଦେଉଛି ଓ ପାକିସ୍ତାନ ଦ୍ୱାରା ଯେକୌଣସି ଦ୍ୟୁସାହସିକ କାର୍ଯ୍ୟର ପରିଣାମ ଭୟାବହ ହେବ ଓ ଏହାର ଠିକଶା ଜବାବ ଦିଆଯିବ ଏକ ବିବୃତ୍ତିରେ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଆବାସିକ ଅଞ୍ଚଳକୁ ଲକ୍ଷ୍ୟ କରି ଆକ୍ରମଣ ନ କରିବା ପାଇଁ ସେନାବାହିନୀ ପାକିସ୍ତାନକୁ ଚେତାବନୀ ଦେବା ପରେ ନିୟନ୍ତ୍ରଣ ରେଖାରେ ମୋଟାମୋଟି ପରିସ୍ଥିତି ଶାନ୍ତ ରହିଛି

ସେମାନେ ଭାରତୀୟ ଘାଟୀ ଓ ଆବାସିକ ଅଞ୍ଚଳକୁ ଲକ୍ଷ୍ୟ କରି ଆକ୍ରମଣ କରିଥିଲେ ଓ ସେନାବାହିନୀ ଦ୍ୱାରା ପ୍ରତ୍ୟାକ୍ରମଣ କରାଯାଇଥିଲା ସେନାବାହିନୀ ପକ୍ଷର୍ କୃହାଯାଇଛି ନିୟନ୍ତ୍ରଣ ରେଖାଠାରେ ସାଧାରଣ ଲୋକଙ୍କର ଯେଭଳି କୌଣସି କ୍ଷତି ନ ଘଟିବ ସେଥିପ୍ରତି ଏହା ବଚନବଦ୍ଧ ଏକ ବିବୃତ୍ତିରେ କୁହାଯାଇଛି ପ୍ରତିରକ୍ଷା ବାହିନୀଗୁଡ଼ିକ ଦ୍ୱାରା ନିଆଯାଉଥିବା ପ୍ରତ୍ୟେକଟି ପଦକ୍ଷେପ କେବଳ ସନ୍ତାସବାଦୀ ଓ ସେମାନଙ୍କର ମୌଳିକ ଢାଞ୍ଚାକୁ ଲକ୍ଷ୍ୟ କରି କରାଯାଉଛି ଏହି ସବୁ କାର୍ଯ୍ୟାନୁଷ୍ଠାନ ଆବାସିକ ଅଞ୍ଚଳଠାରୁ ଦୂରରେ କରାଯାଉଛି ଏଲ୍ଓସି ପାକିସ୍ତାନ ସେନା ଆଜି ରଜୌରୀ ଜିଲ୍ଲା ନିକଟବର୍ତ୍ତୀ ନିୟନ୍ତ୍ରଣ ରେଖାରେ ପ୍ରବଳ ଗୁଳିଗୋଳା ବର୍ଷଣ କରିଛି ଜଣେ ପ୍ରତିରକ୍ଷା ମୁଖପାତ୍ର ଆମ ଜାମ୍ମୁ ସମ୍ଭାଦଦାତାଙ୍କୁ କହିଛନ୍ତି ଆଜି ସକାଳ ଦଶଟା ସମୟରେ ସୀମା ଆରପଟୁ ନୌସେରା ଏବଂ ସୁନ୍ଦରବନୀରେ ଥିବା ଭାରତୀୟ ପୋଷ୍ଟଗୁଡ଼ିକ ଉପରକୁ ପାକିସ୍ତାନ ସେନା ଅତର୍କିତ ଗୁଳିଗୋଳା ବର୍ଷଣ କରିଥିଲା ଭାରତୀୟ ସେନା ମଧ୍ୟ ସେମାନଙ୍କ ଆକ୍ରମଣର କଡ଼ା ଜବାବ୍ ଦେଇଛି ରିପୋର୍ଟ ହସ୍ତଗତ ହେବା ପର୍ଯ୍ୟନ୍ତ ଗୁଳିଗୋଳା ବିନିମୟ କାରି ରହିଥିଲା

ସୁପ୍ରିମ୍କୋର୍ଟ କହିଛନ୍ତି ରାମ ଜନ୍ମଭୂମି ବାବ୍ରି ମସ୍ଜିଦ୍ ଜମି ବିବାଦ ଓ ଏହା ଉପରେ ମଧ୍ୟସ୍ଥତାର ଫଳାଫଳର ଗୁରୁତ୍ୱ ବିଷୟରେ ଅଦାଲତ ଅବଗତ ଅଛନ୍ତି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଏକ ପାଞ୍ଚ ଜଣିଆ ଖଣ୍ଡପୀଠ କହିଛନ୍ତି ଏହି ମାମଲା କେବଳ ଜମି ମଧ୍ୟରେ ସୀମିତ ନୁହେଁ ଏହା ଲୋକମାନଙ୍କର ମନୋଭାବ ଓ ଆସ୍ଥା ସହ ଜଡ଼ିତ ଖଣ୍ଡପୀଠ କହିଛନ୍ତି ଏହା କେବଳ ଏକ ଜମି ସଂକ୍ରାନ୍ତ ମାମଲା ନୁହେଁ ଏହା ଲୋକମାନଙ୍କର ମନ ଓ ହୃଦୟ ସହ ଜଡ଼ିତ ଖଣ୍ଡପୀଠ ପୁଣି କହିଛନ୍ତି ମୋଗଲ ଶାସକ ବାବର୍ କ'ଣ କରିଛନ୍ତି ଓ ତାହାପରେ କ'ଣ ଘଟିଛି ଏହା କେବଳ ସେତିକି ମଧ୍ୟରେ ସୀମିତ ନୃହେଁ ମଧ୍ୟସ୍ଥତା ଜରିଆରେ ଏହାର ସୌହାର୍ଦ୍ଧ୍ୟପୂର୍ଣ୍ଣ ସମାଧାନ ପାଇଁ ଉଦ୍ୟମ କରିବାକୃ ସ୍ରପ୍ରିମ୍କୋର୍ଟ ଉଭୟ ପକ୍ଷଙ୍କ କହିଛନ୍ତି

ରାଫେଲ ଯୁଦ୍ଧ ବିମାନ କିଣା ମାମଲାରେ ସମୀକ୍ଷା ପିଟିସନ୍କୁ ଖାରଜ କରିବା ପାଇଁ ସରକାର ଚାହିଁଛନ୍ତି ଏହା ପୂର୍ବରୁ ତିନି ଘକ୍ଷା ଧରି ସୁପ୍ରିମ୍କୋର୍ଟରେ ଏହାର ଶୁଣାଣି ହୋଇଥିଲା ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ରାଫେଲ ଯୁଦ୍ଧ ବିମାନ କିଣା କାରବାରରେ ସରକାରଙ୍କୁ କ୍ଲିନ୍ଚିଟ୍ ଦେଇ ସୁପ୍ରିମ୍କୋର୍ଟଙ୍କ ରାୟର ସମୀକ୍ଷା ଲୋଡ଼ି କରାଯାଇଥିବା ପିଟିସନ୍ଗୁଡ଼ିକର ଆଜି ଶୁଣାଣି କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ଯଶଓ୍ୱନ୍ତ ସିହ୍ୱା ସାମ୍ବାଦିକରୁ ରାଜନୈତିକ ନେତା ହୋଇଥିବା ଅରୁଣ ସୌରୀ ଓ ସମାଜସେବୀ ତଥା ଓକିଲ ପ୍ରଶାନ୍ତ ଭୂଷଣ ଏବଂ ଆହୁରି ଅନେକ ଲୋକ ସମୀକ୍ଷା ପିଟିସନ୍ ଦାୟର୍ କରିଥିଲେ ଆଟର୍ଣ୍ଣି ଜେନେରାଲ୍ କେକେ ବେଣୁଗୋପାଳ କହିଥିଲେ ପ୍ରଶାନ୍ତ ଭୂଷଣ ଦାଖଲ କରିଥିବା ଦସ୍ତାବିଜ୍ଗୁଡ଼ିକ ପ୍ରତିରକ୍ଷା ମନ୍ତ୍ରଣାଳୟରୁ ଚୋରି କରାଯାଇଥିଲା

ପିଏମ୍ ଭିଜିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କର୍ଷାଟକ ଓ ତାମିଲନାଡ଼ୁରେ ଅନେକ ବିକାଶମଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ତାଙ୍କର କର୍ଷାଟକ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁ ଇଏସ୍ଆଇସି ହସ୍କିଟାଲ୍ ଓ ମେଡିକାଲ୍ କଲେଜ୍କୁ ଦେଶ ଉଦ୍ଦେଶ୍ୟରେ ଉତ୍ଗର୍ଚ କରିଛନ୍ତି ହୁବଲିଠାରେ କର୍ଷାଟକ ମେଡିକାଲ୍ ସାଇନ୍ ଇନ୍ଷ୍ଟିଚ୍ୟୁସନ୍ର ସୁପର ସେସିଆଲିଟି ବ୍ଲକ୍କୁ ସେ ଉଦ୍ଘାଟନ କରିଛନ୍ତି କାଲାବୁରଗିଠାରେ ଶ୍ରୀ ମୋଦି ଆୟୁଷ୍ମାନ୍ ଭାରତର ହିତାଧିକାରୀମାନଙ୍କ ସହ ବାର୍ତ୍ତାଳାପ କରିଛନ୍ତି ପ୍ରଧାନମନ୍ତ୍ରୀ ସେଠାରେ ଭାରତ ପେଟ୍ରୋଲିୟମ୍ ଡିପୋର ମଧ୍ୟ ଭିଭିପ୍ରସ୍ତର ସ୍ଥାପନ କରିଛନ୍ତି ଏକ ସାଧାରଣ ସଭାରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ତାଙ୍କ ସରକାର ବିକାଶ ପାଇଁ ପ୍ରତିଶ୍ରତିବଦ୍ଧ ରାଜ୍ୟର ମେଣ୍ଟ ସରକାରର ସମାଲୋଚନା କରି ସେ କହିଛନ୍ତି କୃଷକମାନଙ୍କୁ ରଣ ଛାଡ଼ କରାଯିବାର ମିଥ୍ୟା ପ୍ରତିଶ୍ରତି ଦିଆଯାଇଛି ଯାହାର ପୂରଣ ହୋଇପାରି ନାହିଁ ଶ୍ରୀ ମୋଦି କହିଛନ୍ତି ଯେଉଁ ଲୋକମାନେ ନକଲି ଦସ୍ତାବିଜ୍ ମାଧ୍ୟମରେ ସରକାରୀ ସୁବିଧା ନେଉଛନ୍ତି ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ୟୁଏସ୍ ପାକ୍ ଭିଜା ଆମେରିକା ପାକିସ୍ତାନ ନାଗରିକଙ୍କୁ ଦେଉଥିବା ଭିଜା ଅବଧି ପାଞ୍ଚ ବର୍ଷକୁ କମ୍ କରି ଏକ ବର୍ଷ କରିଛି ଇସଲାମାବାଦ୍ ସ୍ଥିତ ଆମେରିକୀୟ ଦୃତାବାସ ଦ୍ୱାରା କାରି ବିଜ୍ଞପ୍ତି ଅନୁଯାୟୀ ସାମ୍ବାଦିକ ଏବଂ ଗଣମାଧ୍ୟମ ବ୍ୟକ୍ତି ଆମେରିକାରେ ତିନି ମାସରୁ ଅଧିକ ରହିପାରିବେ ନାହିଁ ଏବଂ ସେଥିପାଇଁ ସେମାନଙ୍କୁ ଭିଜା ନବୀକରଣ କରିବାକୁ ପଡ଼ିବ ମିଳିଥିବା ସୂଚନା ଅନୁଯାୟୀ ଏଚ୍ଆଇଏଲ୍ ଏବଂ ଆର୍ ପର୍ଯ୍ୟାୟ ଭିଜାଧାରୀଙ୍କୁ ନବୀକରଣ ପାଇଁ ଅତିରିକ୍ତ ଫି' ଦେବାକୁ ପଡ଼ିବ ପାକିସ୍ତାନ ଆମେରିକୀୟ ସମ୍ଭାଦଦାତାମାନଙ୍କୁ ତିନି ମାସ ଭିଜା ପ୍ରଦାନ କରୁଥିବାରୁ ଆମେରିକା ଏଭଳି ପଦକ୍ଷେପ ନେଇଛି

ନ୍ନଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ରାସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ମନ୍ସୁଖ ମାଣ୍ଡବୀୟ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଦେଶବାସୀଙ୍କୁ ଉଦ୍ବୋଧନ ଦେବେ

ସେହି କେନ୍ଦ୍ରଗୁଡ଼ିକରୁ ଶସ୍ତା ମୂଲ୍ୟରେ ଉତ୍ତମ ମାନର ଔଷଧ ଯୋଗାଇ ଦିଆଯାଉଛି

ପିଏମ୍ ର୍ୟାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସରକାର ତାମିଲନାଡ୍ରର ବୟନ ଶିଳ୍ପ କ୍ଷେତ୍ରର ବିକାଶ ପାଇଁ ପ୍ରତିଶ୍ରତିବଦ୍ଧ

ନୂଆଦିଲ୍ଲୀ ପୌରପରିଷଦ ଅଞ୍ଚଳ ସବୁଠୁ ସ୍ୱଚ୍ଛ କ୍ଷୁଦ୍ର ସହର ପୁରସ୍କାର ଲାଭ କରିଛି ଉତ୍ତରାଖଣ୍ଡର ଗୌଚର ସର୍ବେକ୍ଷଣରେ ସର୍ବଶ୍ରେଷ୍ଠ ଗଙ୍ଗା ସହର ପୁରସ୍କାର ଲାଭ କରିଛି

ଇଣ୍ଡିଆ କେନିଆ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଏବଂ କେନିଆ ବୈଦେଶିକ ମନ୍ତ୍ରୀ ମୋନିକା କେ ଜୁମ୍ମା ଭାରତ କେନିଆ ମିଳିତ ବୈଠକର ପ୍ରତିନିଧିତ୍ୱ କରିଛନ୍ତି ଆଜି ଅନୁଷ୍ଠିତ ଏହି ବୈଠକ ସଂପର୍କରେ ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର ଏକ ଟ୍ୱିଟ୍ରେ କହିଛନ୍ତି ଆଫ୍ରିକା ମହାଦେଶର ଦେଶମାନଙ୍କ ମଧ୍ୟର୍ କେନିଆ ସହ ଭାରତର ନିବିଡ଼ ବନ୍ଧ୍ରତା ରହିଛି ଏବଂ ସଂପର୍କର ଗୁରୁତ୍ୱ ରହିଛି

ସେଠାକାର ପୂର୍ବ ନଙ୍ଗରହର ଗଭର୍ଷରଙ୍କ ମୁଖପାତ୍ର କହିଛନ୍ତି ପାଞ୍ଚ ଜଣ ସନ୍ତାସବାଦୀଙ୍କ ମଧ୍ୟରୁ ଦୁଇ ଜଣ ଆତ୍ମଘାତି ବିସ୍କୋରଣ କରିଥିଲେ ଏବଂ ସୁରକ୍ଷା କର୍ମୀ ଅନ୍ୟ ତିନି ଜଣ ସନ୍ତାସବାଦୀକୁ ଗୁଳି କରି ହତ୍ୟା କରିଥିଲେ

ଦିନ ଏଗାରଟାରେ ଏହି ମ୍ୟାଚ୍ ଖେଳାଯିବ